କୌଣସି ଯାତ୍ରୀ ଛିଡ଼ା ହୋଇ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ଏଥିସହ ଯାତ୍ରୀମାନଙ୍କ ପାଇଁ ମାସ୍କ ପିକ୍ଷିବା ବାଧ୍ୟତାମୁଳକ ବୋଲି ସେ ସୂଚନା ଦେଇଛନ୍ତି

ସେହିପରି ରାଜ୍ୟ ମଧ୍ଧରେ ଟ୍ରେନ୍ ଚଳାଚଳ ପାଇଁ ମଧ୍ଧ ଅନୁମତି ଦିଆଯାଇଥିବା ସ୍ୱତନ୍ତ ରିଲିଫ୍ କମିଶନର ସ୍ୱଚନା ଦେଇଛନ୍ତି

ପାର୍କରେ ସାମାଜିକ ଦିରତି ମାନିବା ସହ ମାସ୍କ ପିନିବା ବାଧ୍ୟତାମିଳକ କରାଯାଇଛି ଏବଂ ଛେପ ପକାଇବା ଓ ବ୍ୟାୟାମ ଉପକରଣ ବ୍ୟବହାର କରିବାକୁ ସମ୍ମର୍ଶ୍ୱ ବାରଣ କରାଯାଇଛି

ଯାତ୍ରାରେ ସାମିଲ ହେବାକୁ ଚାହୁଁଥିବା ସେବକମାନଙ୍କ ପାଇଁ ପରିଚୟ ପତ୍ର ବାଧ୍ଘତାମ୍ଳକ କରାଯିବ

ତେବେ ଉପକକଳ ଓଡ଼ିଶାରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହେଉଛି